ରାଜନାଥ ମିଟିଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲ ଚିଫ୍ ଅଫ୍ ଡିଫେନ୍ ଷ୍ଟାଫ୍ ବିପିନ୍ ରାଓ୍ୱତ ସେନାବାହିନୀ ମୁଖ୍ୟ ଏମ୍ଏମ୍ ନରବଣେ ଓ ସାମରିକ କାର୍ଯ୍ୟାନୁଷ୍ଠାନ ମହାନିର୍ଦ୍ଦେଶକଙ୍କ ସହ ଏକ ବୈଠକରେ ଯୋଗ ଦେଇଥିଲେ ଆମ ସମ୍ବାଦଦାତା ଜଣାଇଛନ୍ତି ଚୀନ୍ ପିପୁଲ୍ମ ଲିବରେସନ୍ ଆର୍ମୀ ଦ୍ୱାରା ଦକ୍ଷିଣ ପ୍ୟାଙ୍ଗଙ୍ଗ୍ ଠାରେ ଭାରତୀୟ ଅଞ୍ଚଳ ମଧ୍ୟକୁ ପ୍ରବେଶ କରିବା ପାଇଁ ଉଦ୍ୟମ ପ୍ରସଙ୍ଗ ଆଲୋଚନାର ମୁଖ୍ୟ ବିଷୟ ଥିଲା

ଅନ୍ୟପକ୍ଷରେ ଗତକାଲି ସକାଳେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ବରିଷ ସେନା ଅଧିକାରୀଙ୍କ ସହ ଭାରତ ଚୀନ ମଧ୍ୟରେ ଦେଖାଦେଇଥିବା ସୀମା ସମସ୍ୟାର ସମୀକ୍ଷା କରିଥିଲେ ଉଭୟ ପକ୍ଷର କମାଶ୍ଡରଙ୍କ ମଧ୍ୟରେ ଚୁସୁଲ୍ରେ ବହୁସମୟ ଧରି ବୈଠକ ଚାଲିଥିଲା

ଚୀନ ଭାରତ ବିବାଦ ଭାରତ ଚୀନ ସୀମା ବିବାଦ ଓ ଉତ୍ତେଜନା ମଧ୍ୟରେ ଭାରତୀୟ ସେନା ପ୍ରକୃତ ନିୟନ୍ତ୍ରଣରେଖା ଅତିକ୍ରମ କରିଥିବା ଚୀନ ଅଭିଯୋଗ କରିବା ପରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଗତକାଲି ଚୀନ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ହୁଆ ଚୁନୟିଙ୍ଗ କହିଥିଲେ ଯେ ଭାରତ ସୀମାରେ ଉତ୍ତେଜନା ସୃଷ୍ଟି କରିବାରୁ ବିରତ ରହିବା ଉଚିତ ସେ କହିଥିଲେ ଯେ ଚୀନ୍ କୌଣସି ଦେଶର ଜମିରୁ ଗୋଟିଏ ଇଞ୍ଚ ମଧ୍ୟ ଅଧିକାର କରିନାହିଁ ଚୀନ ସେନା ଭାରତୀୟ କ୍ଷେତ୍ରରେ ପ୍ରବେଶ କରିନାହିଁ ବୋଲି ସେ କହିଥିଲେ ଚୀନର ଏଭଳି ପ୍ରତିକ୍ରିୟା ପରେ ଭାରତ ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଛି

ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଉଭୟ ଦେଶ ମଧ୍ୟରେ ଦେଖାଦେଇଥିବା ବିବାଦର କୁଟନୈତିକ ଏବଂ ସାମରିକ ସ୍ତରୀୟ ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ ଚେଷ୍ଟା ଚାଲିଛି

ସୁପ୍ରିମକୋର୍ଟ ଋଣସୀମା କରୋନା ମହାମାରୀକୁ ଦୃଷ୍ଟିରେ ରଖି ଋଶ ପରିଶୋଧ ସମୟସୀମା ସ୍ଥଗିତ ରଖିବା ଏବଂ ସୁଧ ଉପରେ ସୁଧ ଆଦାୟ କରିବା ମାମଲାର ଆଜି ସୁପ୍ରିମକୋର୍ଟ ଶୁଣାଣି କରିବେ ଗତକାଲି ଏହି ମାମଲାରେ ଆସନ୍ତା ଦୁଇବର୍ଷ ପର୍ଯ୍ୟନ୍ତ ଋଣ ପରିଶୋଧ ଅବଧି ସ୍ଥଗିତ କରାଯାଇ ପାରେ ବୋଲି କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅବଗତ କରାଇଥିଲେ ଜଷ୍ଟିସ୍ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଶ୍ଚପୀଠ ଏହି ମାମଲାର ଶୁଣାଶି କରି ସରକାରଙ୍କ ପଦକ୍ଷେପ ବିଷୟରେ ଜାଣିବାକୁ ଚାହିଁଥିଲେ

ତେବେ ଅନ୍ଲାଇନ ମାଧ୍ୟମରେ କୋର୍ଟକୁ ଦିଆଯାଇଥିବା ସତ୍ୟପାଠ ଗତକାଲି ସୁଦ୍ଧା କୋର୍ଟରେ ପହଞ୍ଚ ନଥିବାରୁ ଆକି ଏହାର ଶୁଣାଣି କରିବା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା ଗଜେନ୍ଦ୍ର ଶର୍ମା ଏବଂ ଆଇନଜୀବୀ ବିଶାଳ ତିୱାରୀଙ୍କ ଦ୍ୱାରା ଏ ସଂପର୍କିତ ଦୁଇଟି ଆବେଦନରେ ରଣ ପରିଶୋଧ ଅବଧି ସ୍ଥଗିତ ରଖିବାକୁ ଅନୁରୋଧ କରାଯାଇଥିଲା ତେବେ ସୁପ୍ରିମକୋର୍ଟ କହିଛନ୍ତି କେନ୍ଦ୍ର ସରକାର ରିଜର୍ଭବ୍ୟାଙ୍କ ଏବଂ ଅନ୍ୟମାନେ ମିଳିତ ଭାବେ ଆଲୋଚନା କରି ସଠିକ୍ ସମାଧାନର ରାସ୍ତା ଖୋଜନ୍ତୁ ପ୍ରଣବ ମୁଖାର୍ଜୀ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଶେଷକୃତ୍ୟ ସମ୍ପନ୍ନ ହେବା ପରେ ତାଙ୍କ ଚିତାଭସ୍କ ଗଙ୍ଗାନଦୀରେ ବିସର୍ଜନ କରାଯାଇଛି ତାଙ୍କ ପୁଅ ଅଭିକିତ ମୁଖାର୍ଜୀ ଏବଂ ପରିବାରର ଅନ୍ୟ କିଛି ସଦସ୍ୟ ହରିଦ୍ୱାରଠାରେ ଚିତାଭସ୍କ ବିସର୍ଜନ କରିଛନ୍ତି ଅଭିଜିତ କହିଛନ୍ତି ସ୍ୱର୍ଗତ ପ୍ରଣବ ମୁଖାର୍ଜୀଙ୍କର ଗଙ୍ଗାନଦୀ ଅତି ପ୍ରିୟ ଥିଲା ଗତକାଲି ପୂର୍ବତନ ରାଷ୍ଟ୍ରପତିଙ୍କ ଶେଷକୃତ୍ୟ ସମ୍ପୂର୍ଣ୍ଣ ସାମରିକ ମର୍ଯ୍ୟାଦା ସହ ଲୋଧିରୋଡସ୍ଥିତ ଶ୍ମଶାନ ଘାଟରେ ସମ୍ପନ୍ନ କରାଯାଇଥିଲା

କେନ୍ଦ୍ର ସରକାରଙ୍କୁ ଏଜିଆର୍ ବାବଦରେ ଟେଲିକମ୍ କମ୍ପାନିଗୁଡ଼ିକ ପ୍ରାୟ ଦେଢ଼ଲକ୍ଷ କୋଟି ଟଙ୍କା ବକେୟା ପଇଠ କରିବାର ଅଛି ଜଷ୍ଟିସ୍ ଅରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଶ୍ଚପୀଠ ଏହି ବାବଦରେ ହୋଇଥିବା ଆବେଦନ ଉପରେ ଶୁଣାଣି କରି ଗତକାଲି ଏହି ରାୟ ଦେଇଛନ୍ତି ଫଳରେ ଟେଲିକମ୍ କମ୍ପାନିଗୁଡ଼ିକ ବକେୟା ଏଜିଆର୍ ବାବଦ ଅର୍ଥକୁ କିସ୍ତି ଅନୁଯାୟୀ ପଇଠ କରିବେ

କରୋନା ମହାମାରୀ ଯୋଗୁଁ ସୁପ୍ରିମକୋର୍ଟ ଏହି ସମୟ ବୃଦ୍ଧି କରିଥିବା ଜଣାପଡ଼ିଛି

ଏହି ଅର୍ଥରେ ବିଭିନ୍ନ କୋଇଲା ପ୍ରକଳ୍ପର ବିକାଶ କରାଯିବ

ଏଥିରେ କୋଇଲା ପରିବହନ ଉପରେ ପ୍ରାଧାନ୍ୟ ଦିଆଯାଇଥିବା ସେ କହିଛନ୍ତି

ଲୋକସଭା ସଚିବାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ବିଞ୍ଜପ୍ତି ଜାରି କରାଯାଇଛି

କୋଭିଡ ନାଇଷ୍ଟିନ୍ ପାଇଁ ଦୁଇସଭାର କାର୍ଯ୍ୟଧାରା ଅଲଗା ଅଲଗା ସମୟରେ କରାଯିବାକୁ ନିଷ୍ପଭି ନିଆଯାଇଛି ସଂସଦୀୟ ବ୍ୟାପାର କ୍ୟାବିନେଟ୍ କମିଟି ଏ ସଂକ୍ରାନ୍ତରେ ପୂର୍ବରୁ ନିଷ୍ପତ୍ତି ନେଇସାରିଛନ୍ତି କୋଭିଡ ନାଇଷ୍ଟିନ୍ ସଂକ୍ରମଣ ଦୃଷ୍ଟିରୁ ପାର୍ଲାମେଣ୍ଟ ଅଧିବେସନ ସମୟରେ ସମସ୍ତ ସୁରକ୍ଷା ନିୟମକାନୁନ୍ର ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଛି ସେଗୁଡ଼ିକ ମଧ୍ୟରେ ଦୁଇସଭାର ସମସ୍ତ ସାଂସଦଙ୍କର ନମ୍ରନା ପରୀକ୍ଷା ଲୋକସଭା ଓ ରାଜ୍ୟସଭା ବୈଠକ ଅଲଗାଅଲଗା ସମୟରେ ବସାଯିବା ଓ ଶାରିରୀକ ଦୂରତା ବଜାୟ ରଖିବା ପ୍ରଭୂତି ଅନ୍ତର୍ଭୁକ୍ତ

ସେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଏବଂ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରଙ୍କ ସହ କାର୍ଯ୍ୟ କରିବେ

ବିଜ୍ଞାନରେ ସ୍ନାତକ ସହ ଆଇନ ଡିଗ୍ରୀ ଏବଂ ପବ୍ଲିକ୍ ପଲିସିରେ ସ୍ନାତକୋତ୍ତର ଶିକ୍ଷା ଶେଷ କରିଥିବା ଶ୍ରୀ କୁମାରଙ୍କର ସାମାଜିକ କ୍ଷେତ୍ର ପରିବେଶ ଏବଂ ଜଙ୍ଗଲ ମାନବ ସମ୍ଭଳ ଅର୍ଥ ଏବଂ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ବ୍ୟାପକ ଅଭିଜ୍ଞତା ରହିଛି ସେ ଚଳିତବର୍ଷ ଫେବୃୟାରୀରେ ଅର୍ଥ ସଚିବ ଭାବେ ଅବସର ଗ୍ରହଣ କରିବା ପରେ ଏପ୍ରିଲ୍ରୁ ଅଗଷ୍ଟ ପର୍ଯ୍ୟନ୍ତ ପବ୍ଲିକ୍ ଏକ୍ଷରପ୍ରାଇଜେସ୍ ଚୟନ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ